ଇତିମଧ୍ଘରେ ରାଜ୍ୟ ସରକାର ରାଜ୍ୟ ପାଇଁ ଆବଶ୍ୟକ ପରିମାଶର ଟିକା ବରାଦ କରିଛନ୍ତି

ଶ୍ରୀଜୀଉଙ୍କ ସେବା ପୂଜା ପାଇଁ କେବଳ ସେବକ ଓ କର୍ମଚାରୀମାନଙ୍କୁ ମନିର ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ

ଅନ୍ୟ ପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବସକାର ଉପରେ କଟକଶା ଲାଗୁ କରାଯାଇଛି ଆକିଠାରୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହକୁ ବାରଣ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି

ସେହିପରି ମହୋଦଧିରେ ଶ୍ରାଦ୍ଧ ଓ ପିଣ୍ଡଦାନକୁ ମଧ୍ଧ ବାରଣ କରାଯାଇଛି